ଆଜି ସାରାଦେଶରେ ବିଜୟା ଦଶମୀ ପାଳନ କରାଯାଉଛି

ପିଏମ୍ ଶିରିଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ଶିରିଡିଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମୀଣ ହିତାଧିକାରୀମାନଙ୍କୁ ଘର ଚାବି ପ୍ରଦାନ କରିଛନ୍ତି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରର ହିତାଧିକାରୀମାନଙ୍କ ସହ ସେ କଥାବାର୍ତ୍ତା କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମହାରାଷ୍ଟ୍ରରେ ଅଢ଼େଇ ଲକ୍ଷ ଘର ନିର୍ମାଣ କରାଯାଇଛି

ଶ୍ରୀସାଇବାବା ସଂସ୍ଥାନ ଟ୍ରଷ୍ଟର ବିଭିନ୍ନ ଉନ୍ନୟନମଳକ କାର୍ଯ୍ୟର ଶିଳାନ୍ୟାସ ଫଳକକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି

ପୁଲ୍ୱାମା ଆଇଇଡି ବ୍ଲାଷ୍ଟ କାଶ୍ମୀର ଉପତ୍ୟକାର ବାରମୁଲ୍ଲା ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ସନ୍ନିକଟ ଉରି ସେକ୍ଟରରେ ସେନାବାହିନୀ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି

ପଦାତିକ ବାହିନୀ ମୁଖପାତ୍ର ଆକାଶବାଶୀ ସହ ସାକ୍ଷାତ୍କାରରେ କହିଛନ୍ତି ନିୟନ୍ତ୍ରଣ ରେଖା ନିକଟସ୍ଥ ଟୋର୍ଣ୍ଣା ଅଞ୍ଚଳରେ ଆକି ବଡ଼ି ଭୋରୁ କେତେକ ସନ୍ଦିଗ୍ମ ଲୋକ ଚଳପ୍ରଚଳ କରୁଥିବା ଯବାନମାନେ ଜାଣିପାରିଥିଲେ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ ସନ୍ତାସବାଦୀମାନେ ପାଲଟା ଗୁଳି ଚଳାଇଥିଲେ ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିଲା ମୃତ ସନ୍ତାସବାଦୀମାନଙ୍କୁ ଚହ୍ନଟ କରାଯାଉଛି ଓ ସେମାନେ କେଉଁ ଗୋଷୀର ତାହା ଜାଣିବାପାଇଁ ଉଦ୍ୟମ କରାଯାଉଛି

ବିସ୍କୋରଣରେ ଯବାନମାନଙ୍କ ଗୋଟିଏ ଗାଡ଼ି ମଧ୍ୟ ନଷ୍ଟ ହୋଇଯାଇଛି

ଏକ ସରକାରୀ ବିଞ୍ଘପ୍ତିରେ କୁହାଯାଇଛି ବାଶିକ୍ୟ ପ୍ରତିକାର ମହାନିର୍ଦ୍ଦେଶାଳୟ ଡିକିଟିଆର୍ର ସୁପାରିସ୍କ୍ରମେ ରାଜସ୍ୱ ବିଭାଗ ଏହି ଶୁଳ୍କ ଲାଗୁ କରିଛି ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଲିମିଟେଡ୍ ସନ୍ଫ୍ଲାଗ୍ ଆଇରନ୍ ଏଣ୍ଡ୍ ଷ୍ଟିଲ୍ କୋ ଉଷା ମାର୍ଟିନ୍ ଗେର୍ଡାଉ ଷ୍ଟିଲ୍ ଇଣ୍ଡିଆ ବର୍ଦ୍ଧମାନ ସ୍ୱେସାଲ୍ ଷ୍ଟିଲ୍ସ୍ ଏଣ୍ଡ୍ ଜୟଶ୍ୱାଲ୍ ନେକୋ ଇଣ୍ଡଷ୍ଟ୍ରିଜ୍ ଆଦି କମ୍ପାନୀଗୁଡ଼ିକ ପକ୍ଷର୍ତ ମିଳିତ ଆବେଦନ ଉପରେ ଏହି ପଦକ୍ଷେପ ନିଆଯାଇଛି ଅସେମ୍ ସମିଟ୍ ଦ୍ୱାଦଶ ଏସିଆ ୟୁରୋପ୍ ଶୀର୍ଷ ବୈଠକ ଗତକାଲି ସନ୍ଧ୍ୟାରୁ ବେଲ୍େଜିୟମ୍ର ରାଜଧାନୀ ବ୍ରସେଲ୍ସ୍ଠାରେ ଆରମ୍ଭ ହୋଇଛି

ୟରୋପୀୟ ସଂଘଦ୍ୱାରା ଆୟୋଜିତ ଏହି ଶୀର୍ଷ ବୈଠକରେ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ପୋଲାଣ୍ଡର ରାଷ୍ଟ୍ରପତି ଡୋନାଲ୍ଡ୍ ଟସ୍କ ଶୀର୍ଷ ବୈଠକରେ ଅଧ୍ୟକ୍ଷତା କର୍ରଛନ୍ତି ଭାରତୀୟ ପ୍ରତିନିଧ୍ ଦଳର ନେତୃତ୍ୱ ନେଇ ବ୍ରସେଲ୍ସ୍ ଯାଇଥିବା ଉପରାଷ୍ଟପତି ଏମ୍ ଭେଙ୍କିୟା ନାଇଡ଼ ଗତକାଲି ସନ୍ଧ୍ୟାରେ ପ୍ରାରମ୍ଭିକ ଉତ୍ସବରେ ଯୋଗ ଦେଇଛନ୍ତି ପୂର୍ବର୍ ଶ୍ରୀ ନାଇଡ଼ ବେଲ୍ଜିୟମ୍ର ରାଜା କିଙ୍ଗ୍ ଫିଲିପେଙ୍କ ରାଜପ୍ରାସାଦରେ ସାକ୍ଷାତ୍ କରିଥିଲେ ଶ୍ରୀ ନାଇଡୁ ଗ୍ରୀସ୍ ଓ ପର୍ତ୍ତୁଗାଲ୍ ପ୍ରଧାନମନ୍ତ୍ରୀଙ୍କ ସହ ଗତକାଲି ସନ୍ଧ୍ୟାରେ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିଛନ୍ତି

ମେନକା ଏନ୍ସିଡବ୍ଲ୍ୟ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀ କର୍ମସ୍ଥଳୀରେ ଯୌନ ନିର୍ଯାତନା ସଂକ୍ରାନ୍ତୀୟ ସବୁ ମାମଲାଗୁଡ଼ିକୁ ଗ୍ରହଣ କରି ତୁରନ୍ତ ଫଇସଲା କରିବା ପାଇଁ କାତୀୟ ମହିଳା ଆୟୋଗକୁ ପରାମର୍ଶ ଦେଇଛନ୍ତି ଟ୍ୱିଟ୍ କରି ଶ୍ରୀମତୀ ଗାନ୍ଧୀ ପୀଡ଼ିତା ମହିଳାମାନଙ୍କୁ କହିଛନ୍ତି ସେମାନେ ଚାହିଁଲେ ଆନୁଷ୍ଠାନିକ ଭାବେ କାତୀୟ ମହିଳା ଆୟୋଗ ନିକଟରେ ଅଭିଯୋଗ କରନ୍ତୁ

ଛତିଶଗଡ଼ ଲିଷ୍ଟ କଂଗ୍ରେସ ଏବଂ ବହୁଜନ ସମାଜ ପାର୍ଟି ଓ ତା'ର ମେଣ୍ଟ ଦଳ ଜନତା କଂଗ୍ରେସ ଛତିଶଗଡ଼ ଆସନ୍ତା ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି

ବହୁଜନ ସମାଜ ପାର୍ଟି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀଙ୍କ ନେତୃତ୍ୱାଧୀନ ଆଞ୍ଚଳିକ ଦଳ ଜନତା କଂଗ୍ରେସ ଛତିଶଗଡ଼ ସହ ମେଣ୍ଟ କରିଛି

ଦଶହରା ବିଜୟା ଦଶମୀ ବା ଦଶହରା ଆଜି ସାରା ଦେଶରେ ପାଳନ କରାଯାଉଛି ଭଗବାନ ରାମଙ୍କର ରାବଣ ଉପରେ ବିଜୟ ବା ଧର୍ମର ଜୟ ପାପର କ୍ଷୟ ସାମାଜିକ ବାର୍ତ୍ତା ସମାଜରେ ଉଜୀବିତ କରିବା ଲକ୍ଷ୍ୟରେ ଏହି ପର୍ବ ପାଳନ କରାଯାଇଥାଏ ଆଜି ନବରାତ୍ରୀ ଓ ଦୁର୍ଗାପ୍ରଜାର ଶେଷଦିନ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅସୁର ରାଜା ରାବଣ ତାଙ୍କ ଭାଇ କ୍ୟୁକର୍ଷ ଓ ପୁତ୍ର ମେଘନାଦ ପୋଡ଼ିର ଆୟୋଜନ କରାଯାଇଛି ଆକି ଯମୁନା ନଦୀର ବିଭିନ୍ନ ଘାଟରେ ମା ଦୁର୍ଗାଙ୍କୁ ବିସର୍ଜନ କରାଯିବ ଯାନବାହନ ସୁରୁଖୁରୁରେ ଚଳାଚଳପାଇଁ ଦିଲ୍ଲୀ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ କୋବିନ୍ଦ କହିଛନ୍ତି ଆଜିର ଦିନରେ ଦ୍ରଃଖୀ ଦରିଦ୍ର ନିଃସହାୟ ଓ କଷ୍ଟରେ ଜୀବନଯାପନ କର୍ତ୍ଥବା ଳୋକମାନଙ୍କ ମନରେ ଆନନ୍ଦ ଆଶିବା ପାଇଁ ସେ କାମନା କରିଛନ୍ତି ମା' ଦୂର୍ଗାଙ୍କ ପରମ ଶକ୍ତିଦାତ୍ରୀ ଭାବେ ପୂଜା କରିବାପାଇଁ ରାଷ୍ଟ୍ରପତି ଆହ୍ବାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ମଧ୍ୟ ବିଜୟା ଦଶମୀ ଉପଲକ୍ଷେ ଲୋକମାନଙ୍କୁ ଅଭିନନ୍ଦନ କଣାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଆଜି ବିକାନିର ନିକଟସ୍କ ଭାରତ ପାକିସ୍ତାନ ସୀମାରେ ସୀମା ସ୍ତରକ୍ଷା ବାହିନୀ ଯବାନମାନଙ୍କ ସହ ଦଶହରା ପର୍ବ ପାଳନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷର୍ କୁହାଯାଇଛି ପ୍ରଥମ ଥରପାଇଁ ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ପାକିସ୍ତାନ ସହ ସମ୍ଭେଦନଶୀଳ ସୀମାରେ ଯବାନମାନଙ୍କ ସହ ଦଶହରା ପାଳନ କରିବାକୃ ଯାଉଛନ୍ତି ମୌଳିକଡାଞ୍ଚା ବିକାଶର ପ୍ରଗତି ସଂକ୍ରାନ୍ତରେ ଶ୍ରୀ ସିଂ ସେଠାରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି କୁଲ୍ଲୁ ଦଶହରା ହିମାଚଳ ପ୍ରଦେଶର କୁଲ୍କୁ ଜିଲ୍ଲାରେ ଆଜିଠାରୁ ସପ୍ତାହବ୍ୟାପୀ ଆନ୍ତର୍ଜାତିକ କୁଲ୍ଲ ଦଶହରା ଆରମ୍ଭ ହେବ ଏହା ପାରମ୍ପରିକ ଭଗବାନ୍ ରଘୁନାଥଙ୍କ ରଥଯାତ୍ରା ସହ ଆରମ୍ଭ ହେବ କୁଲ୍ଲ ଦଶହରାର ବିଶ୍ୱେଷତ୍ୱ ହେଉଛି ଯେତେବେଳେ ଦେଶର ଅନ୍ୟସବୁ ସ୍ଥାନରେ ଦଶହରା ସମାପ୍ତ ହୋଇଥାଏ ସେତେବେଳେ ଏହି ପର୍ବ କୁଲ୍ଲରେ ଆରମ୍ଭ ହୁଏ ପିଏମ୍ ବୈଷ୍ଣବ ମହାତ୍ମାଗାନ୍ଧିଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ତୋ ତେନେ କହିଏ କୁ ବିଶ୍ୱର ସ୍ୱନାମଧନ୍ୟ ଗାୟକମାନଙ୍କ ପାଖକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ଭାଷାରେ ଗାନ କରିବାପାଇଁ ପଠାଇଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି ଗାନ୍ଧିଜୀଙ୍କ ପ୍ରିୟ ଭକନକୁ ଇଟାଲୀ ଇଚ୍ରାଏଲ୍ କୋର୍ଡାନ୍ ଇଣ୍ଡୋନେସିଆ ଏବଂ ଗୁଏନା ଆଦି ଦେଶର ଗାୟକମାନଙ୍କ ପାଖକୁ ପଠାଇଛନ୍ତି

ସେ କହିଛନ୍ତି ଉଭୟ ଦେଶର ଜନସାଧାରଣଙ୍କ ହିତ ଦୂଷ୍ଟିରୁ ଦୁଇ ଦେଶର ସମ୍ପର୍କ ଗୁରୁତ୍ୱପୂର୍ଷ

ବ୍ୟାଡ୍ମିଣ୍ଟନ୍ ଓଡେନ୍ସଠାରେ ଚାଲିଥିବା ଡେନ୍ମାର୍କ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ କିଦାୟି ଶ୍ରୀକାନ୍ତ ଓ ସମୀର ବର୍ମା ସେମିଫାଇନାଲ୍ ପାଇଁ ଆକି ଉଭୟ ଉଭୟଙ୍କ ସହ ମୁକାବିଲା କରିବେ

ସେମିଫାଇନାଲ୍ ପାଇଁ ଆଜି ଶ୍ରୀକାନ୍ତ ଓ ସମୀରଙ୍କ ମଧ୍ୟରେ ମୁକାବିଲା ହେବ ସେମିଫାଇନାଲ୍ରେ ସାଇନା କ୍ରାପାନର ନୋକୋମି ଓକ୍ହାରାଙ୍କ ସହ ମୁକାବିଲା କରିବେ

ପନ୍ନାପା ଓ ରେଡ୍ଭୀଙ୍କ ଯୋଡ଼ିଙ୍କ ମଧ୍ୟରେ ଆକି ଜାପାନର ୟୁକି ଫୁକୁସିମା ଓ ସାୟାକା ହିରଟକା ଯୋଡ଼ିଙ୍କୁ ସେମିଫାଇନାଲ୍ ପାଇଁ ମୁକାବିଲା କରିବ